ଏହିସବୁ ଜିଲ୍ଲାରେ ପ୍ରଭାବିତ ଲୋକଙ୍କୁ ଆଶ୍ରୟସ୍ଚଳରେ ରଖାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା

ତେଣୁ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

କଟକ ସହରର ରିଙ୍ଗ ରୋଡ଼ ଉପରେ ମଧ୍ୟ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ଏହି ବେଠକରେ ମୁଖ୍ୟ ଶାସନ ସଚିବ ଉନ୍ନୟନ କମିଶନର କୃଷି ଉପାଦନ କମିଶନର ପୋଲିସ ମହାନିର୍ଦ୍ଦେଶକ ସ୍ୱତନ୍ତ ରିଲିଫ କମିଶନର ଏବଂ ବରିଷ ଅଧକାରୀମାନେ ଉପସ୍ଥିତ ଥିଲେ

ବିଭିନ୍ନ ସ୍ଥାନରେ ରେଳ ଧାରଶା ଧୋଇଯିବା ଏବଂ ଟ୍ରାକ୍ ପାଶିରେ ବୁଡ଼ି ରହିବା ଯୋଗୁଁ ଟ୍ରେନ୍ ଚଳାଚଳ ଗୁରୁତର ବାଧାପ୍ରାପ୍ତ ହୋଇଛି

ପରେ ପରେ ଏହା ଇଂରାଜୀରେ ପ୍ରସାରଶ କରାଯିବ

ଗତକାଲି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଉଚ୍ଚ ପ୍ରଦର୍ଶନ ହକି କେନ୍ଦ ନାଭାଲ୍ ଟାଟା ହକି ଏକାଡେମୀକୁ ଲୋକାର୍ପିତ କରିଥିଲେ

ଗରୀବ ଛାତ୍ରୀମାନଙ୍କୁ ଦୃଷ୍ଟିରେ ରଖି ଏହି ନିଷ୍ବଭି ସମ୍ମର୍କରେ ପୁନର୍ବଚାର କରିବାକୁ ମୁଖ୍ୟମନ୍ତୀ ଏହି ପତ୍ରରେ ଅନୁରୋଧ କରିଛନ୍ତି ଶ୍ରୀ ପଟ୍ଟନାୟକ ଏହି ପତ୍ରରେ କହିଛନ୍ତି ଯେ ସିବିଏସଇ ଦୀରା ଦଶମ ଓ ଦ୍ୱାଦଶ ଶ୍ରେଶୀ ପରୀକ୍ଷା ପିରେ ଅହେତୁକ ବୃଦ୍ଧି କରା ଯାଇଛି

ତେଣୁ ଏହି ନିଷ୍ବଭିକୁ ପୁନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି